ଅପରପକ୍ଷରେ ନୋଭାକ୍ ଜୋକୋଭିକ୍ ଡାନିଲ୍ ମେଦ୍ଭେଦେବ୍ଙ୍କୁ ପରାସ୍ତ କରି କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି ପିଏମ୍ ପ୍ରବାସୀ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଆଜି ଉତ୍ତରପ୍ରଦେଶର ବାରାଣସୀଠାରେ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହକୁ ଉଦ୍ଘାଟନ କରିବେ

ଏହି ଅବସରରେ ଗତକାଲି ବାରାଣସୀରେ ଯୁବ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହୋଇଥିଲା ଏହାକୁ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ଉଦ୍ଘାଟନ କରିଥିଲେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଥିରେ ଯୋଗ ଦେଇଥିଲେ ଶ୍ରୀମତୀ ସ୍ୱରାଜ କହିଥିଲେ ଯେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଭାରତୀୟମାନଙ୍କ ଉପସ୍ଥିତି ଭାରତ ଏବଂ ଭାରତୀୟଙ୍କ ସଂପର୍କରେ ଥିବା ଧାରଣାକୁ ବଦଳାଇ ଦେଇଛି ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ଜଗନ୍ନାଥ ଗତକାଲି ବାରାଣସୀରେ ପହଞ୍ଚବା ପରେ ତାଙ୍କୁ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ସ୍ୱାଗତ କରିଥିଲେ ପରେ ବୈଦେଶିକମନ୍ତ୍ରୀ ସୁଷମା ସ୍ୱରାଜ ଦ୍ୱିପାକ୍ଷିକ ଓ ଆନ୍ତର୍ଜାତିକ ପ୍ରସଙ୍ଗରେ ଶ୍ରୀ ଜଗନ୍ନାଥଙ୍କ ସହ ଆଲୋଚନା କରିଥିଲେ

ପ୍ରୟାଗ୍ରାଜରେ ଚାଲିଥିବା କ୍ୟୁମେଳା ଏବଂ ସାଧାରଣତନ୍ତ ଦିବସ ଉତ୍ସବରେ ଭାଗ ନେବା ପାଇଁ ପ୍ରବାସୀ ଭାରତୀୟମାନଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କରାଯାଇଛି ଚଳିତବର୍ଷ ପ୍ରବାସୀ ଭାରତୀୟ ଦିବସର ବାର୍ତ୍ତା ରହିଛି 'ନୂଆ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକା' ଏହି ସମାବେଶରେ ମରିସସ୍ ପ୍ରଧାନମନ୍ତ୍ରୀ ଶ୍ରୀ ଜଗନ୍ନାଥ ମୁଖ୍ୟଅତିଥି ଏବଂ ନରଓ୍ୱେର ପାର୍ଲାମେଣ୍ଟ ସଦସ୍ୟ ହିମାଂଶୁ ଗୁଲାଟି ସମ୍ମାନିତ ଅତିଥି ଭାବେ ଅଂଶ ଗ୍ରହଣ କରିବେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଉଦ୍ଯାପନ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍ବୋଧନ ଦେବେ

ସେମାନଙ୍କ ରହଣି ପାଇଁ ସ୍ପତନ୍ତ୍ର ଭାବେ ତମ୍ଭ ତିଆରି କରାଯାଇଛି ପ୍ରବାସୀ ଦିବସ ପରେ ଅତିଥିମାନଙ୍କୁ ଗୁରୁବାର ପ୍ରୟାଗ୍ରାଜ ଦର୍ଶନ ପାଇଁ ନିଆଯିବ ସେଠାରେ ଏକ ସାଂସ୍କୃତିକ ଗ୍ରାମ ନିର୍ମିତ ହୋଇଛି ଏଥିରେ ସିନ୍ଧୁ ସଭ୍ୟତା ପାଖରୁ ଏପର୍ଯ୍ୟନ୍ତ ଇତିହାସର ବିଭିନ୍ନ ଅଧ୍ୟାୟ ସ୍ଥାନ ପାଇଛି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

ସିବିଆଇ ଚିଦମ୍ବରମ୍ ଆଇଏନ୍ଏକୁ ମିଡ଼ିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପିଚିଦମ୍ଘରମ୍ଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିବାକୁ ସିବିଆଇ ପକ୍ଷରୁ କେନ୍ଦ୍ର ସରକାରଙ୍କ ଅନୁମତି ଲୋଡ଼ା ଯାଇଛି

ଏହି ଆର୍ଥିକ ଅନିୟମିତତା ଘଟଣାରେ କାର୍ତ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିଲା ଏହି ଦୁର୍ନୀତିରେ ଇନ୍ଦ୍ରାଣୀ ମୁଖାର୍ଚ୍ଚୀ ପିଟର ମୁଖାର୍ଚ୍ଚୀଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି ମାମଲାର ତଦନ୍ତ ଉଭୟ ସିବିଆଇ ଓ ଇଡି ପକ୍ଷରୁ କରାଯାଉଛି

ଦେଶରେ ଇସ୍କାତ ଶିଳ୍ପର ସ୍ଥିତି ଓ ଭବିଷ୍ୟତ ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଯେଉଁସବୁ କାର୍ଯ୍ୟକ୍ରମ ରହିଛି ତାହା ଏଥିରେ ପ୍ରଦର୍ଶିତ ହେବ

ଇଭିଏମ୍ ଇସିଆଇ ଇଭିଏମ୍ରେ କାଲିଆତି କରାଯାଇ ପାରିବ ଓ ଏହା ତ୍ରଟିମୁକ୍ତ ନୁହେଁ ବୋଲି କେତେକ ମହଲରେ ଯେଉଁ ସନ୍ଦେହ ପ୍ରକାଶ ପାଇଛି ନିର୍ବାଚନ କମିଶନ ତାହାକୁ ଅସ୍ପୀକାର କରିଛନ୍ତି ଲଣ୍ଣନରେ କିଛି ବ୍ୟକ୍ତି ଇଭିଏମ୍କୁ ପ୍ରଦର୍ଶନ କରି ଏହା କିପରି ବିଶ୍ୱସନୀୟ ନୁହେଁ ତାହା କହିବା ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହାର ଜବାବ ଦିଆଯାଇଛି ଏକ ବିବୂଭିରେ କୁହାଯାଇଛି ଯେ ଇଭିଏମ୍ ସଫ୍ପୂର୍ଣ୍ଣ ନିରାପଦ ଏବଂ ଏଥିରେ ଜାଲିଆତି ସମ୍ଭବ ନୁହେଁ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 ଭାରତ ଇଲେକ୍ଟ୍ରୋନିକ୍ନ ଲିମିଟେଡ୍ ଓ ଇଲେକ୍ଟ୍ରୋନିକ୍ନ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ସମସ୍ତ ନିରାପତ୍ତା ଓ ତଦାରଖ ବ୍ୟବସ୍ଥାରେ ଇଭିଏମ୍ ତିଆରି କରାଯାଉଛି

ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ମୁକ୍ତାର ଅବାସ୍ ନକ୍ଭୀ ଏହି ଘଟଣା ନେଇ କଂଗ୍ରେସକୁ ସମାଲୋଚନା କରିଛନ୍ତି ଲକ୍ଷନରେ ଏହି ଇଭିଏମ୍ ସଂକ୍ରାନ୍ତ କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା କପିଳ ସିବଲ୍ ଉପସ୍ଥିତ ଥିଲେ ବୋଲି କୁହାଯାଉଛି ନକ୍ଭୀ କହିଛନ୍ତି ଯେ ଶିବଲ ସେଠାକୁ ନିକ ଇଚ୍ଛାରେ ଯାଇନଥିଲେ ତାଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ସେଠାକୁ ପଠାଇଥିଲେ ତେବେ ଏହି ଘଟଣାରୁ କଂଗ୍ରେସ ଦଳ ନିଜକୁ ଦୂରେଇ ରଖିଛି

ଆନ୍ତର୍ଜାତିକ ବଜାରରେ ଇନ୍ଧନର ମୂଲ୍ୟ କମ୍ ରହିବା ସହ କ୍ରମାଗତ ଦୃଢ଼ ଆର୍ଥିକ ପଦକ୍ଷେପ ଦ୍ୱାରା ଏହା ସୟବ ହୋଇଛି

ଗତକାଲି ଟୁମ୍କୁର୍ଠାରେ ଶହେ ଏଗାରବର୍ଷ ବୟସରେ ସ୍ୱାମୀ ଶିବକୁମାରଙ୍କର ଦେହାନ୍ତ ହୋଇଛି ଅନେକ ଲୋକହିତକର କାର୍ଯ୍ୟ ସହ ଜଡ଼ିତ ଏହି ଧର୍ମଗୁରୁଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ କରାଯିବ ତିନିଦିନ ପାଇଁ ରାଜ୍ୟସ୍ତରୀୟ ଶୋକ ପାଳନ ସହ ଆଜି ଦିନକ ପାଇଁ ସେଠାକାର ସମସ୍ତ ସ୍କୁଲ୍ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି

ଦୁର୍ଘଟଣା ପରେ ଟ୍ୟାଙ୍କରରୁ ତେଲ ବାହାରି ସେଥିରେ ନିଆଁ ଲାଗିଯିବାରୁ ଉଭୟ ଗାଡ଼ି ସଂପୂର୍ଣ୍ଣ କଳିଯାଇଛି ଉଦ୍ଧାର ହୋଇଥିବା ମୃତଦେହଗୁଡ଼ିକ ଚିହ୍ନଟ ଅବସ୍ଥାରେ ନାହିଁ ଅଷ୍ଟ୍ରେଲିଆ ଓପନ୍ ସେରେନା ୱିଲିୟମ୍ସ କାରୋଲିନା ପ୍ଲିସ୍କୋଭା ନାଓମୀ ଓସାକା ଏବଂ ଏଲିନା ଭିତୋଲିନା ଅଷ୍ଟ୍ରେଲିଆନ୍ ଓପନ୍ ଟୁର୍ଣ୍ଣାମେଣ୍ଟ୍ର ମହିଳା ବିଭାଗ କ୍ୱାର୍ଟର ଫାଇନାଲ୍କୁ ଉନ୍ନୀତ ହୋଇଛନ୍ତି

ସେହିପରି ପୁରୁଷ ଏକକ ବର୍ଗରେ ବିଶ୍ୱର ଏକନ୍ୟର ଖେଳାଳି ନୋଭାକ୍ ଜୋକୋଭିଚ୍ କେଇ ନିଶିକୋରୀ ଲୁକାସ୍ ପାଓଲେ ଏବଂ ମିଲୋସ୍ ରାଓନିକ୍ କ୍ୱାର୍ଟର ଫାଇନାଲରେ ପହଞ୍ଚୁଛନ୍ତି

ଚେସ୍ ପାଞ୍ଚଥର ବିଶ୍ୱ ଚମ୍ପିୟନ୍ ବିଶ୍ୱନାଥନ୍ ଆନନ୍ଦ ଟାଟାଷ୍ଟିଲ୍ ଚେସ୍ ଟୁର୍ଣ୍ଣାମେଣ୍ଟ୍ର ଗତକାଲିର ମ୍ୟାଚ୍ରେ ଆଜରବୈଜାନର ସାଖ୍ରୀୟାର ମାମେଦ୍ୟାରୋଭ୍ଙ୍କୁ ଅଷ୍ଟମ ରାଉଣ୍ଡରେ ପରାସ୍ତ କରିଛନ୍ତି ଏହି ବିଜୟ ସହ ଶ୍ରୀ ଆନନ୍ଦ ନରଓ୍ବେର ମାଗନସ୍ କାର୍ଲସେନ୍ଙ୍କ ସମକକ୍ଷ ହୋଇଚନ୍ତି ନେଦରଲ୍ୟାଣ୍ଡ୍ର ୱିକ୍କି ଆନ୍ ଜିଠାରେ ଏହି ଟୁର୍ଣ୍ଣାମେଣ୍ଟ୍ ଅନୁଷ୍ଠିତ ହେଉଛି